ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଞ୍ଜାପନ କରିଛନ୍ତି

ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ବାର୍ତ୍ତାରେ କହିଛନ୍ତି ପ୍ରତ୍ୟେକ ନବବର୍ଷ ଏକ ନ୍ତନ ଅୟମାରମ୍ଭ ଲାଗି ସୁଯୋଗ ସୃଷ୍ଟି କରିଥାଏ

ତେଣୁ ନୂତନ ବର୍ଷକୁ ଆଶା ଓ ବିଶ୍ୱାସର ସହ ସ୍ୱାଗତ କରିବା ଲାଗି ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସେ କହିଛନ୍ତି ଗତବର୍ଷ ସ୍ୱାସ୍ଥ୍ୟ ଆହ୍ପାନର ବର୍ଷ ଥିବାବେଳେ ଚଳିତବର୍ଷ ସ୍ୱାସ୍ଥ୍ୟ ସମାଧାନର ବର୍ଷ ହେବ

ପିଏମ୍ ଏମ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭିଡିଓ କନ୍ଫରେନ୍ନିଂ ମାଧ୍ୟମରେ ଗୁଜ୍ଜୁରାଟ୍ର ରାଜକୋଟ୍ଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ବର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇ ତାଙ୍କ ସରକାର କାର୍ଯ୍ୟ କରୁଛି ଏହାଛଡ଼ା ଅତ୍ୟାଧୁନିକ ଚିକିତ୍ସା ସେବା ସହିତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତକାଲି ଏହି ଘୋଷଣା କରିଛନ୍ତି

ଏଥିଲାଗି ପରୀକ୍ଷା ସୂଚୀ ଖୁବ୍ ଶୀଘ୍ର ଘୋଷଣା କରାଯିବ

ପରୀକ୍ଷା ସମ୍ପର୍କୀତ ସମସ୍ତ ପ୍ରକାର ସୂଚନା ସିବିଏସ୍ଇର ଓ୍ପେବ୍ସାଇଟ୍ରେ ହିଁ ଉପଲବ୍ଧ ହେବ କୋଭିଡ ନାଇଣ୍ଟିନ ମହାମାରୀ ଯୋଗୁଁ ସୃଷ୍ଟ ପ୍ରତିକୃଳ ପରିସ୍ଥିତିରେ ଅଭିଭାବକ ଏବଂ ଶିକ୍ଷକମାନେ ଛାତ୍ରମାନଙ୍କୁ ନିରନ୍ତର ସହଯୋଗ କରିଥିବାରୁ ଶ୍ରୀ ନିଶଙ୍କ ଏହାର ପ୍ରଶଂସା କରିଛନ୍ତି ତେବେ ମହାମାରୀ ସମୟରେ ପିଲାମାନଙ୍କର ପାଠପଢା ଯେପରି ବ୍ୟାଘାତ ନ ହୁଏ ସେଥିଲାଗି ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି ଏହି ସମୟ ମଧ୍ୟରେ ଶିକ୍ଷକମାନେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିଛନ୍ତି ସେହିପରି ଏହି ପ୍ରତିକ୍ଳ ପରିସ୍ଥିତିରେ ମଧ୍ୟ ସରକାର ସଫଳତାର ସହ ନିଟ୍ ଓ ଜେଇଇ ପରିଚାଳନା କରିଛନ୍ତି ବୋଲି ଶ୍ରୀ ନିଶଙ୍କ କହିଚ୍ଚନ୍ତି

ପୂର୍ବରୁ ସୁପ୍ରିମକୋର୍ଟ କଲିଜିୟମ୍ ଏହି ବିଚାରପତିଙ୍କ ନାମ ସୁପାରିଶ କରିଥିଲା ବିଚାରପତି ଡକୁର ଏସ୍ ମୁରଲୀଧରନ୍ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ନିଯୁକ୍ତ ହୋଇଥିବାବେଳେ କଷ୍ଟସ୍ କୁମାରୀ ହିମାକୋହଲି ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି ସେହିପରି ଜଷ୍ଟିସ ପଙ୍କଜ ମିଠାଲ୍ ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ଏବଂ ଜଷ୍ଟିସ ସଞ୍ଜୀବ ବାନାର୍ଜୀ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ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

ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ତୋମାର କୂଷକ ନେତାମାନଙ୍କୁ ସୁନିଶ୍ଚିତ କରିଛନ୍ତି ତେବେ ଏହିସବୁ ସମସ୍ୟାର ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀ ତୋମାର କହିଛନ୍ତି

ପ୍ରଥମ ପ୍ରସଙ୍ଗ ହେଉଛି ପରିବେଶ ସଂକ୍ୱାନ୍ତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍ ଆଇନ୍ ସର୍ବନିମ୍ନ ସହାୟକ ମ୍ବଲ୍ୟ ଏମ୍ଏସ୍ପି ବ୍ୟବସ୍ଥା ଜାରି ରହିବ ଏବଂ ଏ ସମ୍ପର୍କରେ ଲିଖିତ ଭାବେ ଦେବାପାଇଁ ସରକାର ପ୍ରସ୍ତତ ବୋଲି ସେ କହିଛନ୍ତି ତେବେ ଏମ୍ଏସ୍ପିକ୍ତ ନ୍ୟୟିକ ମାନ୍ୟତା ମିଳିବା ଆବଶ୍ୟକ ବୋଲି କୃଷକ ସଂଗଠନ ଚାହାନ୍ତି ସେଥିପାଇଁ ଏହି ପ୍ରସଙ୍ଗ ଉପରେ ଆଲୋଚନା କାରି ରହିବ ବୋଲି ଶ୍ରୀ ତୋମାର କହିଚ୍ଛନ୍ତି

ଦିଲ୍ଲୀର ଅତି ଥଶ୍ଚା ପାଗକୁ ଦୃଷ୍ଟିରେ ରଖି ବୟୋଜ୍ୟୋଷ୍ଠ ବ୍ୟକ୍ତି ମହିଳା ଓ ଶିଶୁମାନଙ୍କୁ ଘରକୁ ଫେରାଇଦେବା ପାଇଁ ସେ କୃଷକ ନେତାମାନଙ୍କୁ ଅନ୍ତରୋଧ କରିଛନ୍ତି ବୋଲି ଶୀ ତୋମାର କହିଛନ୍ତି

ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀ କୋଭିଡ ପରିଚାଳନା କ୍ଷେତ୍ରରେ କାର୍ଯ୍ୟରତ ସ୍ପେଚ୍ଛାସେବୀ ଏବଂ ପରିମଳ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କୋଭିଡ ପରିଚାଳନା ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ କମିଟି ପ୍ରତିଷେଧକ ଟୀକା ପ୍ରଦାନ ଲାଗି ସ୍ୱାସ୍ଥ୍ୟ କର୍ମଚାରୀ ଆଗୁଆ କରୋନା ଯୋଦ୍ଧା ଏବଂ କେତେକ ନିର୍ଦ୍ଧିଷ୍ଟ ବୟସର ଲୋକଙ୍କୁ ପ୍ରାଥମିକତା ଦେବାକୁ ସୁପାରିସ୍ କରିଥିଲା

ଗତକାଲି ନ୍ତଆଦିଲ୍ଲୀଠାରେ ଏ ନେଇ ମନ୍ତ୍ରଶାଳୟ ଏବଂ ବିଇଏଲ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ବିଇଏଲ ଏହି ଯନ୍ତ୍ରାଂଶକୁ ପ୍ରସ୍ତୁତ କରିଛି ଏହି ଯନ୍ତ୍ରାଂଶ ଉପଯୋଗରେ ସଠିକ୍ଭାବେ ଲକ୍ଷ୍ୟସ୍ଥଳ ଉପରେ ଗୁଳିଗୋଳା ବର୍ଷଣ କରାଯାଇପାରିବ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏହି ଯନ୍ତ୍ରାଂଶକୁ ଅଧିକ ଉନ୍ନତ କରାଯାଇଛି ବୋଲି ବିଇଏଲ୍ ପକ୍ଷରୁ କୁହାଯାଇଛି

ସମସ୍ତ ଗାଡ଼ିଲାଗି ଆକିଠାରୁ ଫାସ୍ଟାଗ୍କୁ ବାଧ୍ୟତାମୂଳକ କରାଯିବ ବୋଲି ପୂର୍ବରୁ କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ